କ୍ୟାମ୍ପେନ୍ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଜମ୍ମୁର କାଠୁଆଠାରେ ଏବଂ ପରେ ଉତ୍ତର ପ୍ରଦେଶର ଆଲିଗଡ଼ ଓ ମୁରାଦାବାଦରେ ଜନସଭାରେ ଉଦ୍ବୋଧନ ଦେବେ ଶ୍ରୀ ମୋଦିଙ୍କର ଉତ୍ତର ପ୍ରଦେଶକୁ ଏହା ତ୍ତୀୟ ନିର୍ବାଚନୀ ଗସ୍ତ ହେବ ମୋଦିଙ୍କର ଏହି ର୍ୟାଲିକ୍ ଜନସାଧାରଣଙ୍କୁ ବିପୁଳ ସଂଖ୍ୟାରେ ଆକୃଷ୍ଟ କରିବାପାଇଁ ମୁରାଦାବାଦର ଆୱାସ୍ ବିକାଶ ପଡ଼ିଆରେ ବିକେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ଏବଂ ଏହି ର୍ୟାଲି ରୁହେଲ୍ଖଣ୍ଡ୍ ଅଞ୍ଚଳର ରାମପୁର ସମ୍ଭାଇ ଓ ଆମ୍ରୋହାର ପ୍ରମୁଖ ଆସନଗୁଡ଼ିକୁ ପ୍ରଭାବିତ କରିବ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ ମଧ୍ୟ ଆଜି ପଡ଼ୋଶୀ ରାମପୁର ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗ ଦେବେ ଆସନ୍ତା ଗୁରବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯିବ

ହରିୟାଣାର ଅମ୍ବାଲାରୁ କୁମାରୀ ଶୈଲ୍ଜା ଏବଂ ବର୍ତ୍ତମାନର ସାଂସଦ ଦୀପଙ୍କର ସିଂ ହୁଦାଙ୍କୁ ରୋହତକ୍ରୁ ପ୍ରାର୍ଥୀ କରାଯାଇଛି ଉତ୍ତର ପ୍ରଦେଶର ଭଦୋହୀରୁ ରମାକାନ୍ତ ଯାଦବ ଗାଜିପୁରରୁ ଅଜିତ୍ ପ୍ରସାଦ କୁସ୍ୱାହା ଏବଂ ଗୋଣ୍ଡାରୁ କ୍ରିଷ୍ଣା ପଟେଲ୍ଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରାଯାଇଛି ମଧ୍ୟପ୍ରଦେଶର ଗୋଆଲୟର୍ରୁ ଅଶୋକ ସିଂ ଏବଂ ଭିନ୍ଦ୍ରୁ ଦେବାଶିଷ ଜରରିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ନୃଆଦିଲ୍ଲୀରେ ଅନୁଷ୍ଠିତ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ପ୍ରାର୍ଥୀ ତାଲିକା ଚଡ଼ାନ୍ତ ହୋଇଛି ବିଜେପି କଂଗ୍ରେସ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାର ବିଭିନ୍ନ ବିଭାଗର ଅର୍ଥକୁ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀମାନଙ୍କ ସକାଶେ ଖର୍ଚ୍ଚ କରୁଥିବା ବିକେପି ଅଭିଯୋଗ କରିଛି ବିକେପି ମୁଖପାତ୍ର ମୀନାକ୍ଷୀ ଲେଖି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଅବକାରୀ ସହରାଞ୍ଚଳ ଶକ୍ତି ଓ ପୌଷ୍ଟିକତା ବିଭାଗର ଅର୍ଥକୁ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି କଂଗ୍ରେସ ଦୁର୍ନୀତିରେ ଲିପ୍ତ ଥିବା ସେ ଅଭିଯୋଗ କରିଛନ୍ତି ଗୋଭ୍ଟ୍ ରାଫେଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କୌଣସି ବେସରକାରୀ କମ୍ପାନୀକୁ ଟିକସ ଛାଡ଼ ସହ ରାଫେଲ୍ ଲଢୁଆ ବିମାନ ଚୁକ୍ତିକୁ ଯୋଡ଼ିବା ଠିକ୍ ନୁହେଁ ଏବଂ ଲୋକମାନଙ୍କୁ ଭୁଲ୍ ତଥ୍ୟ ଦେବାପାଇଁ ଏଭଳି ମନ୍ଦ ଉଦ୍ୟମ କରାଯାଉଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଟିକସ ଛାଡ଼ର ସମୟ ଏବଂ ବର୍ତ୍ତମାନର ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳ ସମୟକୁ ରାଫେଲ୍ ଚ୍ରକ୍ତି ସହ ପିଛିଲା ଭାବେ ଯୋଡ଼ାଯିବା ଅନ୍ରଚିତ ଇସି ନାଇଡ଼ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ଜଣେ ଅପରାଧିକ ପୃଷ୍ଣଭୂମିର ବ୍ୟକ୍ତି କିଭଳି ସାମିଲ୍ ଥିଲେ ସେନେଇ କମିଶନ୍ ତେଲ୍ରଗ୍ରଦେଶମ୍ ପାର୍ଟିକ୍ ପତ୍ର ଲେଖିଛନ୍ତି ନିର୍ବାଚନ କମିଶନ୍ ତାଙ୍କ ପତ୍ରରେ କହିଛନ୍ତି ଗତକାଲି ଯେତେବେଳେ ଶ୍ରୀ ନାଇଡୁ କମିଶନ୍କୁ ସାକ୍ଷାତ୍ କରିବାପାଇଁ ଆସିଥିଲେ ତାଙ୍କ ସାଙ୍ଗରେ ଥିବା ହରିପ୍ରସାଦ ନାମକ ଜଣେ ବ୍ୟକ୍ତି ଇଭିଏମ୍ର କାର୍ଯ୍ୟକାରିତାର ବୈଷୟିକ ସମସ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ

ତେବେ ପତ୍ରରେ କୃହାଯାଇଛି ନିର୍ବାଚନ କମିଶନ୍ଙ୍କ ବୈଷୟିକ ଦଳ ପକ୍ଷରୁ ପ୍ରସାଦକୁ ଏହିସବୁ ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଯୋଗାଇ ଦିଆଯିବ

ଏହି ଅବସରରେ ସମଗ୍ର ଦେଶରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ସକାଳେ ସଂସଦ ଭବନ ପରିସରରେ ବାବାସାହେବଙ୍କ ପ୍ରତିମ୍ଭିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏହି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ଭାରେ ସେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ଦୂଢ଼ ନେତୃତ୍ୱ ଗ୍ରହଣ କରିଥିବା ବାବାସାହେବ ସର୍ବଦା ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ବହୁ ପ୍ରକାର ପଦକ୍ଷେପ ନେଇଥିଲେ ସରକାର ଆଜିର ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ସବୈତନିକ ଛୁଟି ଘୋଷଣା କରିଛନ୍ତି

ରାଷ୍ଟ୍ରପତି ମହଳ୍ମଦ ଆବ୍ବାସ୍ ପ୍ରଧାନମନ୍ତ୍ରୀ ଭାବେ ମୁହମ୍ମଦ ଇସ୍ତାୟେହେଙ୍କୁ ମନୋନୀତ କରିଛନ୍ତି ଇସ୍ତାୟେହେ ହେଉଛନ୍ତି ରାଷ୍ଟ୍ରପତି ଆବ୍ବାସ୍ଙ୍କ ବହୁଦିନର ପରାମର୍ଶଦାତା ଏବଂ ଫତହ ପାର୍ଟିର ଜଣେ ବରିଷ୍ଠ ସଦସ୍ୟ

ତେବେ ମଧ୍ୟପ୍ରାଚ୍ୟ ପାଇଁ ଜାତିସଂଘର ପ୍ରତିନିଧି ଥିବା ନିକୋଲେ ମ୍ଲାଦେନୋଭ୍ ନୃତନ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ଆଶାପୋଷଣ କରିଛନ୍ତି

ସାମାଜିକ ଗଣମାଧ୍ୟମ ମଞ୍ଚରେ ସମଗ୍ର ପୃଥିବୀରେ ବସବାସ କରୁଥିବା ଭାରତୀୟମାନଙ୍କ ସହ ମତବିନିମୟ ସମୟରେ ସେ ଏହା କହିଛନ୍ତି

ବିକେପିର ଡବଲ୍ ଇଞ୍ଜିନ୍ ସ୍ଲୋଗାନକୁ ସମାଲୋଚନା କରି ସେ କହିଛନ୍ତି ବାତ୍ୟା ଓ ବନ୍ୟା ଭଳି ଦୁର୍ବିପାକ ସମୟରେ ଦିଲ୍ଲୀ ଇଞ୍ଜିନ୍ ଓଡ଼ିଶାରେ ପହଞ୍ଚ ନ ଥିଲା ବକ୍ସିଂ ଜର୍ମାନୀର କଲୋଁଠାରେ ଅନୁଷ୍ଠିତ ମହିଳା ବକ୍ୱିଂ ବିଶ୍ୱକପ୍ରେ ଗତକାଲି ଭାରତ ଗୋଟିଏ ସ୍ୱର୍ଣ୍ଣ ଏବଂ ଦ୍ୱଇଟି ରୌପ୍ୟ ପଦକ ହାସଲ କରିଛି

ଆଜି ଦ୍ୱିତୀୟ ସ୍ଥାନରେ କୋଲ୍କତା ନାଇଟ୍ ରାଇଡର୍ସ ଶୀର୍ଷ ସ୍ଥାନରେ ଥିବା ଚେନ୍ନାଇ ସ୍ୱପର୍ କିଙ୍ଗସ୍କ୍ର କୋଲକତାଠାରେ ଭେଟ୍ରଥିବାବେଳେ ହାଇଦ୍ରାବାଦଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ୍ ମଧ୍ୟରେ ମୁକାବିଲା ହେବ